ଝାଡ଼ଖଣ୍ଡ କ୍ୟାମ୍ପେନିଂ ଝାଡ଼ଖଣ୍ଡରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ପ୍ରଚାର କାର୍ଯ୍ୟ ଶେଷ ହେଉଛି

ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କର୍ ଚ୍ଚନ୍ତି ଅମିତ ଶାହା ସିଟିଜେନ୍ସିପ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଭିନ୍ନ ରାଜନୈତିକ ଦଳ ଏବଂ ଗୋଷ୍ଠୀଙ୍କ ବିରୋଧ ସତ୍ତ୍ୱେ ସଂଶୋଧିତ ନାଗରିକତ୍ୱ ଆଇନ ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ ଏକ ଘରୋଇ ଟିଭି ଚ୍ୟାନେଲ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଏହି ଆଇନ ଦ୍ୱାରା ଭାରତର କୌଣସି ନାଗରିକଙ୍କ ପ୍ରତି ଅନ୍ୟାୟ ହେବ ନାହିଁ ତେଣୁ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଛାତ୍ରସମାଜକୁ ବିଭ୍ରାନ୍ତ କର୍ରଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଏହା ପୂର୍ବରୁ ନୂଆଦିଲ୍ଲୀଠାରେ ଏକ ସଭାରେ ଶ୍ରୀ ଶାହା କହିଛନ୍ତି ଯେଉଁମାନେ ଏହି ସଂଶୋଧିତ ନାଗରିକତ୍ୱ ଆଇନର ବିରୋଧ କରୁଛନ୍ତି ସେମାନେ ଏ ନେଇ ଯାହା କରିବା କଥା କରନ୍ତୁ କିନ୍ତୁ ନରେନ୍ଦ୍ର ମୋଦି ସରକାର ନିଜ ନିଷ୍ପତ୍ତିରୁ ତିଳେମାତ୍ର ହଟିବେ ନାହିଁ

ଏବେ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ଭାଗରେ ଚାଲିଥିବା ପ୍ରତିବାଦ ସଂପର୍କରେ ସେ କହିଛନ୍ତି ଯେ ଏହି ଆଇନ ନାଗରିକତ୍ୱହୀନ ଶରଣାର୍ଥୀଙ୍କ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ତେଣୁ ତାହାକୁ ବିରୋଧ କରାଯିବା ଅନୁଚିତ

ଏହି ରାଜନୈତିକ ଦଳଗୁଡ଼ିକର ଏକ ପ୍ରତିନିଧି ମଣ୍ଡଳ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ସ୍କାରକପତ୍ର ଦେଇଛନ୍ତି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିସାରି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ଗାନ୍ଧି କହିଛନ୍ତି ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି ଓ କାମିଆ ମିଲିଆ ଇସଲାମିଆଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସ୍ ଯେଭଳି ଅତ୍ୟାଚାର କରିଛି ତାହା ଅତ୍ୟନ୍ତ ଦୁଃଖଦାୟକ କେନ୍ଦ୍ର ସରକାର ଲୋକମାନଙ୍କର ମତାମତକୁ ଦବାଇବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟିଏମ୍ସିର ଡେରେକ୍ ଓ'ବ୍ରିଏନ୍ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ଡିଏମ୍କେର ଟିଆର୍ ବାଲ୍କ ଆର୍ଜେଡିର ମନୋଜ ଝା ଓ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଏହି ପ୍ରତିନିଧି ଦଳରେ ଥିଲେ

ଏହି ସାକ୍ଷାତ ଅବସରରେ ସେ ସ୍ୱରାଷ୍ଟ୍ର ସଚିବଙ୍କୁ ଜାତୀୟ ରାଜଧାନୀ କ୍ଷେତ୍ରର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ଗତକାଲି ନାଗରିକତ୍ୱ ଆଇନକୁ ବିରୋଧ କରି ଦିଲ୍ଲୀର ସିଲମପୁର ଅଞ୍ଚଳରେ ଯେଉଁ ହିଂସ୍ର ପ୍ରତିବାଦ ଘଟଣା ଘଟିଥିଲା ସେ ସଂପର୍କରେ ସେ ଶ୍ରୀ ଭଲ୍ଲାଙ୍କୁ ଅବଗତ କରିଥିଲେ ଏବେ ସେଠାକାର ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ଅପରାଧିକ ପୃଷ୍ଣଭୂମି ରହିଛି ଏବଂ ସେମାନଙ୍କ ମଧ୍ୟରେ କୌଣସି ଛାତ୍ର ନାହାନ୍ତି ଇତିମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ହିଂସାପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ନ ହେବାକୁ ନିବେଦନ କରିଛନ୍ତି

ସେହିଭଳି ଦିବ୍ରଗଡ଼ରେ ମଧ୍ୟ ଦିନ କର୍ଫ୍ୟୁକ୍ ପ୍ରତ୍ୟାହାର କରି ନିଆଯାଇଛି ଅପରପକ୍ଷରେ ମେଘାଳୟରେ ମୋଟାମୋଟି ପରିସ୍ଥିତି ସ୍ୱାଭାବିକ ହେଉଛି

ସିବିଏସ୍ଇ ଏକ୍ଜାମ୍ ଆସନ୍ତାବର୍ଷର ବାର୍ଷିକ ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି

ସିବିଏସ୍ଇ ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ପରୀକ୍ଷା ପରିଚାଳନା କରୁଛି

ଜିଏସ୍ଟି ମିଟିଂ ଜିଏସ୍ଟି ପରିଷଦ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବୈଠକରେ ରାଜସ୍ପ ଆଦାୟ ବୃଦ୍ଧି ନେଇ କର ଡ଼ାଞ୍ଚାର ସମୀକ୍ଷା କରାଯିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ଅଧ୍ୟକ୍ଷତା କରିବେ

ନୂଆଦିଲ୍ଲୀଠାରେ ଫାସ୍ଟ୍ୟାଗ୍ ସଚେତନତା ନେଇ ନିର୍ମିତ ଟିଭି ପ୍ରୋଗ୍ରାମର ଶୁଭାରମ୍ଭ କରି ଶ୍ରୀ ଗଡ଼କରୀ କହିଛନ୍ତି ଏହି ନୂତନ ପ୍ରଣାଳୀ ନିରନ୍ତର ଯାତାୟତ ବାୟୁ ପ୍ରଦୂଷଣ ହ୍ରାସ ଓ ଇନ୍ଧନ ସଂଚୟ କରିବାରେ ସାହାଯ୍ୟ କରିବ ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏକ କୋଟି ଫାସ୍ଟ୍ୟାଗ୍ ଯୋଗାଇ ଦିଆଯାଇଛି

ଏଥିରେ ଉଭୟ ପକ୍ଷ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ମତ ବିନିମୟ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ଜୟଶଙ୍କର ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ଦଳର ନେତୃତ୍ୱ ନେବେ ଆମେରିକା ପକ୍ଷରୁ ବୈଦେଶିକ ସଚିବ ମାଇକ୍ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍ କଥାବାର୍ତ୍ତାର ନେତୃତ୍ୱ ନେବେ ଏହି ଅବସରରେ ଦୁଇପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ନିରାପଭା ଓ ଆଉ କେତେକ ପ୍ରସଙ୍ଗରେ ଚୂକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ସେଥିରେ ଭାରତ ଆମେରିକାର ପ୍ରତିରକ୍ଷା ଉତ୍ପାଦନକାରୀ ଘରୋଇ ସଂସ୍ଥାକୁ ଅନୁମତି ଦେବ ଏଥିରେ ଭାରତୀୟ ଘରୋଇ ଉଦ୍ୟୋଗର ଅଂଶୀଦାରୀ ରହିବ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଟୁ ପ୍ଲୁସ୍ ଟୁ କଥାବାର୍ଭା ବୈଦେଶିକ ନୀତି ପ୍ରତିରକ୍ଷା ସହଯୋଗ ଓ ରଣକୌଶଳାତ୍ମକ ପ୍ରସଙ୍ଗରେ ଦୁଇଦେଶକୁ ଅଧିକ ନିକଟତର କରିବ ଗତବର୍ଷ ସେପ୍ଟେମ୍ବର ମାସରେ ନୁଆଦିଲ୍ଲୀଠାରେ ଦୁଇଦେଶ ମଧ୍ୟରେ ଯେଉଁ ଟୁ ପ୍ରୁସ୍ ଟୁ ମନ୍ତ୍ରୀୟ ଆଲୋଚନା ହୋଇଥିଲା ସେଥିରେ ଚ୍ଚଡ଼ାନ୍ତ ହୋଇଥିବା ବ୍ୟବସ୍ଥାକୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ଶ୍ରୀଙ୍ଗ୍ଲା କହିଚ୍ଛନ୍ତି ଇଣ୍ଡିଆ ପାକ୍ ଭାରତର ନାଗରିକତ୍ୱ ସଂଶୋଧନ ଆଇନ ସଫପର୍କରେ ପାକିସ୍ତାନର ଜାତୀୟ ଆସେମ୍ପି ଯେଉଁ ପ୍ରସ୍ତାବ ଗ୍ରହଣ କରିଛି ତାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି ସଂଶୋଧିତ ନାଗରିକତ୍ୱ ଆଇନ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଏଥିରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ପାକିସ୍ତାନର ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଏକ ପ୍ରସ୍ତାବ ପାରିତ କରି ଆଇନର ଉଦ୍ଦେଶ୍ୟକୁ କଦର୍ଥ କରୁଛି ଏହି ଆଇନ ନିର୍ଦ୍ଦିଷ୍ଟ କେତେକ ଦେଶରେ ନିର୍ଯାତିତ ହୋଇ ଭାରତକୁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପାକିସ୍ତାନ ଅଯଥାରେ ଏଥିରେ ଖଳ ପ୍ରରାଉଛି ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଉଛି ଯେ ଏହି ଆଇନ ଦ୍ୱାରା ଧର୍ମମତ ନିର୍ବିଶେଷରେ କୌଣସି ଭାରତୀୟଙ୍କ ନାଗରିକତ୍ୱର ଅବସାନ ଘଟିବ ନାହିଁ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁମାନେ ନାନା ଭାବେ ନିର୍ଯାତିତ ହେଉଥିବା ବେଳେ ସେହି ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଇସଲାମାବାଦ ସରକାର ଜାଶିଶୁଣି ଏଭଳି ଏକ ବିଭ୍ରାନ୍ତିକର ପ୍ରସ୍ତାବ ଗ୍ରହଣ କରିଛନ୍ତି ହିନ୍ଦୁ ଶିଖ୍ ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ବର୍ଗର ଲୋକଙ୍କ ସ୍ଥିତି ପାକିସ୍ତାନରେ କ'ଣ ତାହା ସେମାନଙ୍କ ଜନସଂଖ୍ୟାରୁ ସ୍ୱଷ୍ଟ

ସ୍ୱାଧୀନତା ପରେ ମହାରାଷ୍ଟ୍ରରେ ଥିଏଟର ଆନ୍ଦୋଳନକୁ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମରାଠୀ ନାଟକ ନାଟସମାଟ ଏବଂ ହିମାଲୟଚି ସାଓଲି ଏବଂ ଚଳଚ୍ଚିତ୍ ପିଞ୍ଜରାରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ ହିନ୍ଦୀ ଚଳଚ୍ଚିତ୍ର ଏକ୍ ଦିନ ଅଚାନକ ଘରୋନ୍ଦା ଏବଂ ଲାୱାରିସ୍ରେ ମଧ୍ୟ ସେ ସ୍କରଣୀୟ ଅଭିନୟ କରିଥିଲେ

ପ୍ରବଳ ବର୍ଷା ଫଳରେ କେନ୍ଟୁକି ଓ ଗ୍ରୀନବ କେନ୍ଟୁକି ରାଜ୍ୟର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି ସେହିଭଳି ଲୁଇଜିଆନା ମିସିସିପି ଏବଂ ଆଲାବାମା ରାଜ୍ୟରେ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି

ଆସନ୍ତାକାଲି ଭାରତ ଓ ସ୍ୱିଡେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ କ୍ରିକେଟ୍ ଭାରତ ଓ ଓ୍ପେଷ୍ଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଆନତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବିଶାଖାପାଟଣାରେ ଖେଳାଯିବ

ହିନ୍ଦୀ ଓ ଇଂରାଜୀ ଭାଷାରେ ଆକାଶବାଣୀ ପକ୍ଷରୁ ଏହି ମ୍ୟାଚ୍ର ସିଧାସଳଖ ଧାରାବିବରଣୀ ପ୍ରସାରଣ କରାଯିବ ଏହା ମଧ୍ୟ ରାଜଧାନୀ ଏଫ୍ଏମ୍ ଗୋଲ୍ଡ ଏବଂ ଅନ୍ୟାନ୍ୟ ଫ୍ରିକ୍ୱେନ୍ନି କରିଆରେ ଦିନ ଗୋଟାଏ ପରଠାରୁ ଶୁଣାଯାଇ ପାରିବ